ପିଏମ୍ କିଷାନ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ପିଏମ୍ କିଷାନ ବା ପ୍ରଧାନମନ୍ତ୍ରୀ କିଷାନ ସମ୍ମାନ ନିଧି ଯୋଜନାର ଅଷ୍ଟମ କିସ୍ତି ଆର୍ଥିକ ସହାୟତା ପ୍ରଦାନ କରିଛନ୍ତି

ଏହି ଅବସରରେ ପ୍ରଧାନମନ୍ତ୍ରୀ ପିଏମ୍ କିଷାନ ସମ୍ମାନ ନିଧି ଯୋଜନାର ହିତାଧିକାରୀମାନଙ୍କ ସହ ଭାବ ବିନିମୟ କରିଛନ୍ତି ଉତ୍ତରପ୍ରଦେଶର ଉନାଓ ଆନ୍ଧ୍ରପ୍ରଦେଶର ଅନନ୍ତପୁର ଏବଂ ମେଘାଳୟର ରି ଭୋଇ ସମେତ ଦେଶର ବିଭିନ୍ନ ଅଞ୍ଚଳର କୃଷକ ହିତାଧିକାରୀମାନଙ୍କ ସହ ଆଲୋଚନା କରିଛନ୍ତି

ଦେଶର ପ୍ରତ୍ୟେକ କୃଷକଙ୍କ ନିକଟରେ ଏହି ଯୋଜନାର ଲାଭ ପହଞ୍ଚାଇବା ପାଇଁ ସରକାର ପ୍ରତିଶ୍ରତିବଦ୍ଧ

କୋବିଡ୍ କାର୍ଯ୍ୟକାରୀ ଗୋଷ୍ଠୀର ସୁପାରିଶକୁ ଭିତ୍ତି କରି ପ୍ରଥମ ଓ ଦ୍ୱିତୀୟ ଡୋଜ୍ ମଧ୍ୟରେ ବ୍ୟବଧାନ ସମୟରେ ଏଭଳି ବୃଦ୍ଧି କରାଯାଇଛି ମନ୍ତ୍ରଶାଳୟ ପକ୍ଷରୁ ଜାରି ଏକ ବିବୃଭିରେ କୁହାଯାଇଛି ଡକୁର ଏନ୍କେ ଅରୋରାଙ୍କ ଅଧ୍ୟକ୍ଷତାରେ କୋବିଡ୍ କାର୍ଯ୍ୟକାରୀ ଗୋଷୀ କୋବିସିଲ୍ଡ ପ୍ରତିଷେଧକର ଦୁଇଟି ଯାକ ଡୋଜ୍ ମଧ୍ୟରେ ବ୍ୟବଧାନ ସମୟ ବୃଦ୍ଧି କରିବାକୁ ସୁପାରିଶ କରିଥିଲେ

ମନ୍ତ୍ରଶାଳୟ କହିଛି ବ୍ୟବଧାନ ସମୟ ଉପରେ ବ୍ରିଟେନ୍ ସମେତ ବିଭିନ୍ନ ଦେଶରୁ ଉପଯୁକ୍ତ ପ୍ରମାଶମାନ ମିଳିବା ପରେ ଦୁଇଟିଯାକ ଡୋଜ୍ ମଧ୍ୟରେ ବ୍ୟବଧାନ ସମୟରେ ଏହି ବୃଦ୍ଧିକୁ ଅନୁମୋଦନ କରାଯାଇଛି କୋବିଡ୍ କାର୍ଯ୍ୟକାରୀ ଗୋଷ୍ଠୀର ସୁପାରିଶକୁ ଜାତୀୟ ପ୍ରତିଷେଧକ ପ୍ରଶାସନ ବିଶେଷଜ୍ଞ ଗୋଷ୍ଠୀ ଗ୍ରହଣ କରିଛନ୍ତି

କେବଳ କୋଭିସିଲ୍ଡ ପ୍ରତିଷେଧକର ପ୍ରଥମ ଓ ଦ୍ୱିତୀୟ ଡୋଜ ମଧ୍ୟରେ ବ୍ୟବଧାନ ସମୟରେ ଏହି ବୃଦ୍ଧି କରାଯାଇଛି କୋଭାକ୍ସିନ୍ ପ୍ରତିଷେଧକର ପ୍ରଥମ ଓ ଦ୍ୱିତୀୟ ଡୋଜ ମଧ୍ୟରେ ବ୍ୟବଧାନ ସମୟରେ କୌଣସି ପରିବର୍ତ୍ତନ କରାଯାଇନାହିଁ ଚୀନ୍ ଇଣ୍ଡିଆ କୋଭିଡ ମହାମାରୀ ମୁକାବିଲା ସମୟରେ ଭାରତୀୟ ବ୍ୟବସାୟୀମାନଙ୍କ ଦ୍ୱାରା ଚୀନ ନିର୍ମାତାମାନଙ୍କଠାରୁ କିଶାଯାଉଥିବା ଅକ୍ସିଜେନ୍ କନ୍ସେଣ୍ଟ୍ରେଟର ଓ ଅନ୍ୟ ଚିକିିି୍ସା ସାମଗ୍ରୀର ମୂଲ୍ୟ ବୃଦ୍ଧିକୁ ନେଇ ଭାରତ ଉଦ୍ବେଗ ପ୍ରକାଶ କରିଛି ହଫସ୍ଥିତ ଭାରତୀୟ ବାଶିଜ୍ୟଦୃତ ପ୍ରିୟଙ୍କା ଚୌହାନ କରୁରୀ ଚିକିତ୍ସା ସାମଗ୍ରୀର ମୂଲ୍ୟ ବୃଦ୍ଧି ନ କରିବା ପାଇଁ ପରାମର୍ଶ ଦେଇଛନ୍ତି ସେହିପରି ବିଭିନ୍ନ ପଣ୍ୟବାହୀ ବିମାନରେ ଅଣାଯାଉଥିବା ଚିକିିିି ସାମଗ୍ରୀର ମୂଲ୍ୟ ସ୍ଥିର ରଖିବାକୁ ଅନୁରୋଧ କରିଛନ୍ତି କାରଣ ଏହିସବୁ ସାମଗ୍ରୀର ବଜାର ଦର ଅସ୍ଥିର ରହୁଥିବାରୁ ଭାରତକୁ ଆମଦାନୀ ହ୍ରାସ ପାଇବାରେ ଲାଗିଛି

ଦେଶରେ ପୁଣି ଥରେ କୋଭିଡ ସଂକ୍ରମଣ ବୃଦ୍ଧି ପାଇଥିବାରୁ ଉଦ୍ ଉଲ ଫିତର ପର୍ବ ପାଳନ ସମୟରେ ଇଦ୍ଗାହ ଓ ବଡ ବଡ ମସ୍ଜିଦ୍ଗୁଡିକରେ ଜନସମାବେଶକୁ ନିଷେଧ କରାଯାଇଛି ଓ କୋଭିଡ କଟକଶାଗୁଡିକର କଡାକଡି ପାଳନ ପାଇଁ ନିର୍ଦ୍ଦେଶ ଦିଆଯାଇଛି ଦିଲ୍ଲୀ ଜାମା ମସ୍ଜିଦ୍ର ଶାହିଇମାମ୍ ସୟେଦ ଅହନ୍ମଦ ବୁଖାରୀ ଓ ଫତେହ ପୁରୀ ମସ୍ଜିଦ୍ର ଶାହିଇମାମ ମୁଫତି ମୁକାରାମ୍ ଅହମ୍ମଦଙ୍କ ସମେତ ମୁସଲମାନ ସମ୍ପ୍ରଦାୟର ବହୁ ବଡ ବଡ ଧର୍ମଗୁରୁ ଲୋକମାନଙ୍କୁ ନିଜ ନିଜ ଘରେ ଇଦ୍ ନମାଜ ପାଇଁ ନିବେଦନ କରିଛନ୍ତି ଏହି ସମୟରେ କୋଭିଡ୍ ସମ୍ପନ୍ଧୀୟ ସମସ୍ତ ନିୟମାବଳୀର ପାଳନ କରିବାକୁ ସେମାନେ ଲୋକମାନଙ୍କୁ ଅନୁରୋଧ କରିଛନ୍ତି ତା'ଛଡା ଶାରୀରିକ ଦୂରତା ବଜାୟ ରଖିବା ଓ ଇଦ୍ ସମୟରେ କରାଯାଉଥିବା ପାରମ୍ପରିକ ଆଲିଙ୍ଗନକୁ ଏଡାଇବା ପାଇଁ ସେମାନେ ଲୋକମାନଙ୍କୁ ଅନୁରୋଧ କରିଛନ୍ତି ରମ୍ଜାନ ମାସର ଶେଷରେ ଇଦ୍ ଉଲ୍ ଫିତର ପର୍ବ ପାଳନ କରାଯାଇଥାଏ କେରଳ ଓ ଜାନ୍ଗୁ କାଶ୍ମୀର କେନ୍ଦ୍ର ଶାସିତ ଅଞ୍ଚଳରେ ଗତକାଲି ଇଦ୍ ଉଲ୍ ଫିତର ପର୍ବ ପାଳନ କରାଯାଇଥିଲା ରାଷ୍ଟ୍ରପତି ଉପରାଷ୍ଟ୍ରପତି ଓ ପ୍ରଧାନମନ୍ତ୍ରୀ ଇଦ୍ ଅବସରରେ ଦେଶବାସୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ରାଷ୍ଟପତି ରାମନାଥ କୋବିନ୍ଦ ଦେଶବାସୀଙ୍କୁ ଶୁଭେଚ୍ଛା ଜଣାଇ ନିଜ ଟ୍ସିଟ୍ ବାର୍ତ୍ତାରେ କହିଛନ୍ତି ଏହି ପର୍ବ ଭାଇଚାରା ଏବଂ ମାନବ ସେବା ଭାବନାକୁ ସୁଦୂଢ଼ କରିଥାଏ ସମାଜ ଏବଂ ଦେଶର କଲ୍ୟାଣ ଦୃଷ୍ଟିରୁ ସମସ୍ତେ କୋଭିଡ ମାର୍ଗଦର୍ଶିକା ପାଳନ କରିବାକୁ ସେ ଆହ୍ୱାନ ଜଣାଇଛନ୍ତି ଉପରାଷ୍ଟପତି ଏମ୍ ଭେଙ୍କିୟାନାଇଡ଼ ଇଦ୍ ଅବସରରେ ଦେଶବାସୀଙ୍କୁ ଶୁଭେଚ୍ଛା ଜଣାଇବା ସହ ଚଳିତବର୍ଷ ଏହି ପର୍ବ ସମସ୍ତଙ୍କୁ ସୁଖ ଶାନ୍ତି ପ୍ରଦାନ କରିବା ସହ ସୁସ୍ଥ ରଖୁ ଅକ୍ଷୟ ତୃତୀୟା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଅକ୍ଷୟତୃତୀୟା ଅବସରରେ ଲୋକମାନଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ଶ୍ରୀ ମୋଦୀ ଏକ ଟ୍ପିଟ୍ରେ କହିଛନ୍ତି ଶୁଭକାର୍ଯ୍ୟ ସହିତ ଜଡ଼ିତ ଏହି ଦିନ ଆମକୁ କରୋନା ମହାମାରୀ ଉପରେ ବିକୟ ହାସଲ କରିବା ପାଇଁ ସଫକ୍ସକୁ ପୂରଣ କରିବା ଦିଗରେ ପ୍ରେରଣା ଦେଉଛି ଶ୍ରୀ ମୋଦୀ ମଧ୍ୟ ପର୍ଶୁରାମ ଜୟନ୍ତୀର ଶୁଭକାମନା ଜଣାଇଛନ୍ତି

ଦେଶରେ କୋବିଡ୍ ସଂକ୍ରମଣକୁ ରୋକିବା ପାଇଁ ଅନୁମୋଦିତ ପ୍ରତିଷେଧକଗୁଡିକ ମଧ୍ୟରେ ସ୍କୁଟନିକ୍ ଭି ତୃତୀୟ ପ୍ରତିଷେଧକ ହେବ ନୀତି ଆୟୋଗ ସଦସ୍ୟ ଡକୁର ବିନୋଦ କୁମାର ପଲ୍ ସ୍ୱାସ୍ଥ୍ୟ ମନ୍ତ୍ରଶାଳୟର ଏକ ସାମ୍ଭାଦିକ ସମ୍ମିଳନୀରେ ଏହି ଘୋଷଣା କରିଛନ୍ତି

ଏହାର ପ୍ରଭାବରେ ଗୋଆ ଓ ଦକ୍ଷିଣ କୋଙ୍କଣ ଅଞ୍ଚଳରେ ପ୍ରବଳ ବର୍ଷା ହୋଇପାରେ ଦକ୍ଷିଣପୂର୍ବ ଆରବ ସାଗର ଓ ଏହା ନିକଟସ୍ଥ ଲାକ୍ଷାଦ୍ୱୀପ ଅଞ୍ଚଳରେ ଏକ ଲଘୁଚାପ ସୃଷ୍ଟି ହୋଇଥିବା ବିଷୟରେ ଗତକାଲି ଭାରତୀୟ ପାଣିପାଗ ବିଭାଗ ସୂଚନା ଦେଇଥିଲା